ଏ ନେଇ ଅଧିକ ଗବେଷଣା କରିବା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାଲେଶ୍ୱରଠାରେ ଗବେଷଣା କେନ୍ର ପ୍ରତିଷ୍ଠିତ କରାଯିବ ଏଥିପାଇଁ ଭାରତୀୟ ପାଶିପାଗ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି

ଗଡ଼କାତ ରାଜାଙ୍କ ଅତ୍ୟାଚାର ବିରୁଦ୍ଦରେ ବ୍ରିଟିଶ୍ ଶାସନ ସହିତ ଲଢ଼େଇ କରି ସ୍ଥାନୀୟ ଅଞ୍ଚଳରେ ସେ ଯେଉଁ ଆଦର୍ଶ ସ୍ତାପନ କରିଛନ୍ତି ତାହା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉସ ହେବ ବୋଲି ଶ୍ରୀ ପ୍ରଧାନ କହିଚ୍ଚନ୍ତି ହୋଲ୍ଟିଂ ରାଜ୍ୟ ସରକାର ପୌରାଅଳରେ ହୋଲ୍ଟିଂ ଟିକସ ସଂଗ୍ରହ ବ୍ୟବସ୍ରାକୁ ଡିଜିଟାଇଜଡ୍ କରିଛନ୍ତି

ଏହି ଯୋଜନାରେ ଅଚଳ ଥିବା ଲାଇଟ୍ର ମରାମତି ଓ ନୃତନ ଲାଇଟ୍ ଲଗାଇବା ଦିଗରେ କାର୍ଯ୍ୟ କରାଯିବ